ପିଏମ୍ ଆଇଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଦେଶର ସ୍ୱଚନା ଓ ପ୍ରମ୍ଭକ୍ତି ବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନକାରୀ ପେଷାଦାର ଏବଂ ଦେଶର ବଡ଼ବଡ଼ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ଦେଶର ଶହେଟି ସ୍ଥାନର ପେଷାଦାରମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନାରେ ଭାଗ ନେବେ

ସମାଜ ପାଇଁ ନିଜେ ବିଷୟ ଉପରେ କାର୍ଯ୍ୟ କରିବାକୁ ଥିବା ଏହି ପୋର୍ଟାଲ୍ ସ୍ଟଚନା ପ୍ରଯୁକ୍ତି ବିଦ୍ୟା ପେଷାଦାର ଓ ସାମାଜିକ କ୍ଷେତ୍ର ତଥା ସମାଜସେବା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ଗୋଟିଏ ମଞ୍ଚ ଯୋଗାଇ ଦେବ ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସମାଜର ଅବହେଳିତ ବର୍ଗଙ୍କୁ ସହାୟତା ଯୋଗାଇ ଦିଆଯାଇପାରିବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିବିଶେଷ ଏଥିରେ ବହୁସଂଖ୍ୟାରେ ଭାଗ ନେବେ ବୋଲି ଆଶା କରାଯାଉଛି ଛତିଶଗଡ ସ୍କୁଟିନି ଛତିଶଗଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଉଛି ଗତ ସଂଧ୍ୟାରେ ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିଲା

ପ୍ରାର୍ଥୀପତ୍ର ଦାଖଲ କରିଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ରମଣ ସି ଅଛନ୍ତି ସେ ରାଜନନ୍ଦଗାଓଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ସମ୍ପର୍କୀୟା କରୁଣା ଶୁକ୍ଲା ମଧ୍ୟ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେ କଂଗ୍ରେସ ଟିକଟରେ ରମଣ ସିଂଙ୍କ ବିପକ୍ଷରେ ଲଢୁଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଶୁକ୍ରବାର ରହିଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଶୁକ୍ରବାରଦିନ ଜାରି ହେବ

ଇସି ତେଲେଙ୍ଗାନା ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ୍ଙ୍କ ନେତୃତ୍ୱରେ ନିର୍ବାଚନ କମିଶନ ଦଳ ଗତକାଲି ତେଲେଙ୍ଗାନାରେ କିଲ୍ଲା ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ଓ ଆଇନ୍ ଶୃଙ୍ଖଳା ପରିସ୍ତିତିର ସମୀକ୍ଷା କରିଛନ୍ତି

କିଲ୍ଲୁ ନିର୍ବାଚନ ଅଧିକାରୀ ଓ ସୁପରିନଟେଶ୍ଡେଣ୍ଟ ମାନଙ୍କ ସହ ଆଲୋଚନ ବେଳେ ଶ୍ରୀ ରାଓ୍ୱତ ନିର୍ବାଚନ ପ୍ରସ୍ତୁତିକୁ ନେଇ ସନ୍ତୋଷପ୍ରକାଶ କରିଥିଲେ ଜିଲ୍ଲାସ୍ତରୀୟ କର୍ତ୍ତ୍ୱପକ୍ଷମାନେ ପେଶାଦାରିତା ଓ ନିରପେକ୍ଷତାର ସହ କାର୍ଯ୍ୟ କରି ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣକୁ ନିଶ୍ଚିତ କରାଇବା ପାଇଁ ସେ ପରାମର୍ଶ ଦେଇଥିଲେ ଭୋଟରମାନଙ୍କ ବିଶ୍ୱାସ ବୃଦ୍ଧି ସେମାନଙ୍କୁ ସଚେତନ କରାଇବା ଓ ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବାକୁ ନିର୍ବାଚନ କମିଶନ ଗୁରୁତ୍ୱାରୋପ କରିଥିଲେ

ଦୃଷ୍ଟିହୀନମାନଙ୍କ ପାଇଁ ବ୍ରେଲ୍ ଅକ୍ଷରରେ ଲେଖାଥିବା ଭୋଟର ସ୍କିପ୍ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ଭୋଟର ସ୍କିପ୍ରେ ଭୋଟ୍ଦାତାଙ୍କର ଫଟୋଚିତ୍ର ରହିବ

ଯେଉଁ ଭୋଟରମାନେ ହୁଇଲ୍ ଚେୟାର ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ର୍ୟାମ୍ପ ନିର୍ମାଣ କରାଯିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ସେହିଭଳି ଭୋଟରମାନଙ୍କୁ ମତଦାନ କେନ୍ଦ୍ରରେ ପ୍ରବେଶ ସମୟରେ ପ୍ରାଥମିକତା ଦିଆଯିବ ଦିବ୍ୟାଙ୍କ ଭୋଟରମାନଙ୍କ ପାଇଁ ଉପଯୁକ୍ତ ପରିବହନ ବ୍ୟବସ୍ଥା ଯୋଗାଇଦେବାକୁ ମଧ୍ୟ କମିଶନ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସମସ୍ତ ଦିବ୍ୟାଙ୍କ ଭୋଟର ମାଗଣାରେ ଯାତ୍ରା କରିବା ପାଇଁ ସେମାନଙ୍କୁ ପାସ୍ ଯୋଗାଇ ଦିଆଯିବ

ଆନ୍ତର୍ଜାତିକ ସହଯୋଗ ବୃଦ୍ଧି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ବିକାଶ ଓ ଭାରତରେ ମାନବିକ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ତାଙ୍କର ଉସର୍ଗୀକୃତ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ଭାରତ ଓ ବିଶ୍ୱ ଅର୍ଥନୀତିର ବିକାଶ ଓ ଗରିବ ଏବଂ ଧନୀଲୋକମାନଙ୍କ ମଧ୍ୟରେ ଥିବା ଅର୍ଥନୈତିକ ଓ ସାମାଜିକ ତାରତମ୍ୟକୁ ଦୂର କରିବା ଲାଗି ତାଙ୍କର ଉଦ୍ୟମକୁ ପୁରସ୍କାର କମିଟି ସ୍ପିକୃତୀ ପ୍ରଦାନ କରିଛି ଦୁର୍ନୀତି ନିବାରଣ ସମ୍ପନ୍ଧୀୟ ବିଭିନ୍ନ ପଦକ୍ଷେପ ଓ ବିମୁଦ୍ରିକରଣ ମାଧ୍ୟମରେ ସରକାରରେ ଏକ ସ୍ପଚ୍ଛ ପ୍ରଶାସନ ବ୍ୟବସ୍ଥା ସ୍ଥାପନ ଦିଗରେ ଶ୍ରୀ ମୋଦିଙ୍କ ଉଦ୍ୟମକୁ କମିଟି ପ୍ରଶଂସା କରିଛି ଏକ ସକ୍ରିୟ ବୈଦେଶିକ ନୀତି ମାଧ୍ୟମରେ ଆଞ୍ଚଳିକ ଓ ଆନ୍ତର୍ଜାତିକ ଶାନ୍ତି ସ୍ଥାପନ ପାଇଁ ତାଙ୍କର ଅବଦାନକୁ ମଧ୍ୟ କମଟି ସ୍ୱିକୃତୀ ପ୍ରଦାନ କରିଛି

ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇ ଶ୍ରୀ ମୋଦି ପୁରସ୍କାରକୁ ଗ୍ରହଣ କରିଛନ୍ତି ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ଚତୁର୍ଦ୍ଦଶ ବ୍ୟକ୍ତି ପୁରସ୍କାର ପ୍ରଦାନ ପାଇଁ ତାରିଖ ବିଷୟ ପରେ ଘୋଷଣା କରାଯିବ ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସଂଯୁକ୍ତ ଆରବ ସଶସ୍ତ ବାହିନୀର ଡେପୁଟି ସୁପ୍ରିମ୍ କମାଣ୍ଡର ତଥା ଆବୁଧାବି ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟାଦ୍ ଅଲ୍ ନାହ୍ୟାଙ୍କ ମଧ୍ୟରେ ଗତକାଲି କଥାବାର୍ତ୍ତା ବେଳେ ଦୁଇ ଦେଶ ମଧ୍ୟରେ ଐତିହାସିକ ଓ ଭାଗିଦାରୀ ସମ୍ପର୍କକୁ ସୁଦୃତ୍ କରିବା ପାଇଁ ଆଲୋଚନା ହୋଇଛି ଦୁଇ ଦେଶର ଲୋକମାନଙ୍କର ଉପକାର ପାଇଁ ଦ୍ୱିପକ୍ଷିୟ ସମ୍ପର୍କକୁ ଶିଖରରେ ପହଞ୍ଚାଇବା ସକାଶେ ଉଭୟ ନେତା ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି ଉଭୟ ନେତା ଅନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମତବିନିମୟ କରିବା ସଙ୍ଗେ ସଙ୍ଗେ ମଧ୍ୟପ୍ରାଚ୍ୟ ଅଞ୍ଚଳର ସାଂପ୍ରତିକ ଉନ୍ନତି ପ୍ରତି ଗୁରୁତ୍ୱାରୋପ କରିଥିବାର ଏମିରେଟ୍ୱ ସମ୍ବାଦ ସଂସ୍ଥା ଜଣାଇଛି ଜେକେ ଗନ୍ଫାଇଟ୍ ଜାଞ୍ଜୁ କାଶ୍ମୀରରେ ଶ୍ରୀନଗରର ନାଓଗାମ ଅଞ୍ଚଳରେ ଘଟିଥିବା ଏକ ସଂଘର୍ଷରେ ଦୁଇଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ଖବର ମିଳିବା ପରେ ଜବାନମାନେ ସମଗ୍ର ଅଞ୍ଚଳକୁ ଘେରାଓ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ଏହାପରେ ସନ୍ତାସବାଦୀମାନେ ଜବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂ ଆକାଶବାଣୀକୁ କହିଛନ୍ତି ଖୋଜାଖୋଟ୍ଟି ଅଭିଯାନ ଶେଷ ହୋଇଛି ଓ ମୃତ ସନ୍ତାସବାଦୀମାନଙ୍କୁ ଚିହ୍ନଟ କରାଯାଇଛି ୟୁଏସ୍ ପାକ୍ ଏକ୍ସଟ୍ରିମିଟ୍ସ ଆଫଗାନିସ୍ତାନ ସହ ପଣ୍ଟିମାଞ୍ଚଳ ସୀମାରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ କମ୍ କରିବା ଦିଗରେ ପାକିସ୍ତାନ ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ ଫଳାଫଳ ପାଇଁ ପାକିସ୍ତାନକୁ ଦାୟୀ ରହିବାକୁ ହେବ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଏହି ମନ୍ତବ୍ୟ ଦେଇଛନ୍ତି ଗତକାଲି ୱାଶିଂଟନ୍ରେ ସେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି ସେ କହିଛନ୍ତି ଗତମାସରେ ତାଙ୍କ ପାକିସ୍ତାନ ଗସ୍ତ ସମୟରେ ସେ ପାକିସ୍ତାନର ନେତାମାନଙ୍କୁ ଏହି ସନ୍ଦେଶ ଦେଇଥିଲେ ଶ୍ରୀ ପମ୍ପିଓ କହିଛନ୍ତି ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ହେଉ ଏହା ସମସ୍ତେ ଚାହାଁନ୍ତି ଏହି ଲକ୍ଷ୍ୟ ହାସଲ ପାଇଁ ପାକିସ୍ତାନରେ ତାଲିବାନ ହକାନି ଓ ଅନ୍ୟ ସଂଗଠନଗୁଡ଼ିକୁ ମିଳୁଥିବା ନିରାପଦ ଆଶ୍ର୍ୟକୁ ବନ୍ଦ କରିବାକୁ ହେବ

ଦୁବାଇ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରଠାରେ ଭାରତୀୟ ପ୍ୟାଭିଲିୟନକୁ ଅର୍ଥନୈତିକ ବ୍ୟାପାର ରାଷ୍ଟ୍ରଦୃତ ରାହୁଲ ଶ୍ରୀବାସ୍ତବ ଉଦ୍ଘାଟନ କରିଛନ୍ତି

ଦୁବାଇରେ ଏହି ପ୍ୟାଭିଲିୟନ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଓ ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରଶାଳୟ ସହାୟତାରେ ଭାରତୀୟ ବଶିକ ସଂଘ ଦ୍ୱାରା ସ୍ଥାପନ କରାଯାଇଛି ସମସ୍ତଙ୍କ ପାଇଁ ଜଳ ବିଦ୍ୟୁତ୍ ଓ ବାସଗୃହ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମୁହିକ ବିକାଶ ଲକ୍ଷ୍ୟର ଅନୁରୁପି ଏହି ପ୍ୟାଭିଲିୟନ ସ୍ଥାପନ ହୋଇଛି ପିଏମ୍ ବାଲ୍ମିକୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲ୍ମୀକି କ୍ୟନ୍ତୀ ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦ ଜଣାଇଛନ୍ତି ଟୁଇଟ୍ କରି ଶ୍ରୀ ମୋଦି ଭଗବାନ ବାଲ୍ଲିକୀଙ୍କର ମହତ୍ ଚିନ୍ତାଧାରା ବିଶେଷକରି ସଦ୍ଭାବନା ସମାନତା ଓ ସାମାଜିକ ନ୍ୟାୟ ଉପରେ ତାଙ୍କର ବାଣୀକୁ ସ୍କରଣ କରିଛନ୍ତି

ଟୁଇଟ୍ କରି ଶ୍ରୀ କୋବିନ୍ଦ ମହର୍ଷି ବାଲ୍ମିକୀଙ୍କୁ ସାମାଜିକ ସମାନତା ଓ ସଦ୍ଭାବନାର ପ୍ରତୀକ ଭାବେ ବର୍ଷନା କରିଛନ୍ତି ସେ କହିଛନ୍ତି ମହର୍ଷି ବାଲ୍ମିକୀଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ରଚିତ ରାମାୟଣ ସର୍ବଦା ମାନବ ସମାଜକୁ ଅନୁପ୍ରାଣିତ କରି ଚାଲିବ ଟାକ୍ନ ରେଟ୍ସ ସରକାର ଟିକସ ଦର ହ୍ରାସ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆସନ୍ତାବର୍ଷମାନଙ୍କରେ କରଦାତାଙ୍କ ସଂଖ୍ୟା ଏହିଭଳି ବୃଦ୍ଧି ପାଇଲେ ଟିକସ୍ ଦର ଆହୁରି ହ୍ରାସ କରାଯାଇପାରିବ ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସିବିଡିଟି ସଭାପତି ସୁଶୀଲ ଚନ୍ଦ୍ରା କହିଛନ୍ତି ସରକାର କରଦାତାମାନଙ୍କର କଲ୍ୟାଣ ପ୍ରତି ସବୁଠାରୁ ଅଧିକ ଧ୍ୟାନ ଦେଉଛନ୍ତି ଏଥିସହ ଟିକସ ଖିଲାପକାରୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି ରିଭାଇଜ୍ ହକି ଓମାନ୍ର ମାସ୍କଟଠାରେ ଚାଲିଥିବା ଏସିୟ ଚାମ୍ପିୟନ୍ସ୍ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଏହର ପଞ୍ଚମ ତଥା ଚୂଡାନ୍ତ ରାଉଣ୍ଡ ରବିନ୍ ମ୍ୟାଚ୍ରେ ଆକି ଦକ୍ଷିଣ କୋରିଆକୁ ଭେଟିବ